ସୁଚାରୁର୍ପେ ବିଶ୍ୱକପ୍ର ଆୟୋଜନ ପାଇଁ ସମସ୍ତଙ୍କ ମଧାରେ ଉହାହ ପ୍ରକାଶ ପାଇଛି ସବ୍ଠି ଏବେ ବିଶ୍ୱକପ୍ ହକିର ଚର୍ଚା ଆଉ ମାତ୍ର କେଇଘକ୍ଷାର ଅପେକ୍ଷା

ଆଜିର ଉଦ୍ଘାଟନୀ ଉହବରେ ଯୋଗ ଦେବା ପାଇଁ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓ ପ୍ରସିଦ୍ଧ ଗାୟକ ତଥା ସଂଗୀତ ନିର୍ଦ୍ଧେଶକ ଏଆର୍ ରେହେମାନ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି

ଆକି ଭୁବନେଶ୍ୱରରେ ଉଦ୍ଘାଟନୀ ଉହବ ଅନୁଷ୍ଠିତ ହେଉଥିବାରୁ ରାଜଧାନୀର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ

ଷ୍ଟାଡିୟମ୍ ଭିତରେ ଓ ବାହାରେ ସିସିଟିଭି କ୍ୟାମେରାର ବ୍ୟବସ୍ଗୁ କରାଯାଇଛି ଷ୍ଟାଡିୟମ୍ ଭିତରକୁ ଦର୍ଶକଙ୍କ ପ୍ରତି ପାଶି ବୋତଲ ପାଶି ପାଉଚ୍ ଫଳ ବ୍ୟାଗ୍ ଇତ୍ୟାଦି ନେବା ଉପରେ କଟକଶା ଲାଗୁ କରାଯାଇଛି ଅପରପକ୍ଷରେ ମହିଳାମାନେ ସେମାନଙ୍ଙ ବ୍ୟାଗ୍ ଭିତରକୁ ନେବାକୁ ଅନ୍ମତି ଦିଆଯାଇଛି

ଉଭୟଙ୍କୁ କ୍ରାଇମ୍ବ୍ରାଞ୍ ତିନିଦିନିଆ ରିମାା୍ଡରେ ଆଶିଛି

ଏହି ଅବସରରେ ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଣା କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ବିଜେପି ମୁଖପାତ୍ର ପୀତାଧ୍ଘର ଆଚାର୍ଯ୍ୟଙ୍କ ସମେତ ଅନ୍ୟାନ୍ୟ ନେତ୍ରବୂନ୍ଦ ଉପସ୍ଥିତ ଥିଲେ

ସେ କହିଛନ୍ତି ଯେ ମୁଁ ଗଭୀର ଆତ୍କବିଶ୍ୱାସୀ ଓ ସକାରାତ୍କକ ଆଭିମୁଖ୍ୟରେ ବିଶ୍ୱାସ ରଖେ ବହୁ ବିଚାର ବିମର୍ଶ ପରେ ବିଭିନ୍ନ ଲୋକଙ୍କ ସହ ଆଲୋଚନା କରି ସେ ବିଜେପିରେ ମିଶିବା ପାଇଁ ନିଷ୍ବଉି ନେଇଥିବା କହିଛନ୍ତି

ସେହିଭଳି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀକୁ ଶ୍ରୀମତୀ ଷଡ଼ଙ୍ଗୀ ଭ୍ୟସୀ ପ୍ରଶଂସା କରିବା ସହ ବିଜେପିରେ ଯୋଗଦାନ ପାଇଁ ପ୍ରଧାନମନ୍ତୀଙ୍କ ସମେତ ଦଳର ରାଷ୍ଟ୍ରୀୟ ଅଧ୍ଯକ୍ଷ ଅମିତ ଶାହା ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ଧନ୍ୟବାଦ ଜଶାଇଛନ୍ତି